ମନ୍ସୁନ ସେସନ ପାର୍ଲାମେଣ୍ଟର ବର୍ଷା କାଳୀନ ଅଧିବେଶନ ଆଜି ସକାଳୁ ଆରମ୍ଭ ହୋଇଛି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ପାର୍ଲାମେଣ୍ଟ ଅଧିବେଶନ ଦୁଇଟି ସିପ୍ଟରେ ବସୁଛି

ଆକିକୁ ଛାଡ଼ି ବାକି ଦିନ ଗୁଡ଼ିକରେ ପ୍ରଥମ ସିପ୍ଟରେ ରାଜ୍ୟସଭା ଅଧିବେଶନ ବସିବ ଓ ଦ୍ୱିତୀୟ ସିପ୍ଟରେ ଲୋକସଭା ଅଧିବେଶନ ବସିବ

ଆଉ କିଛି ନୂଆ ବିଲ୍ ମଧ୍ୟ ଉପସ୍ଥାପନ ହେବାକୁ ରହିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ପାର୍ଲାମେଣ୍ଟ ମଧ୍ୟକୁ ପ୍ରବେଶ କରିବା ଠାରୁ ପାର୍ଲାମେଣ୍ଟ ସଦନ ପର୍ଯ୍ୟନ୍ତ ଦୂଶ୍ୟ ସମ୍ପର୍ଣ୍ଣ ଅଲଗା ହୋଇଛି କୋବିଡ୍ ନାଇଷ୍ଟିନ୍ ନେଗେଟିବ୍ ରିପୋର୍ଟ ପ୍ରଦର୍ଶନ କରିବା ପରେ ପାର୍ଲାମେଣ୍ଟ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି ମାସ୍କ୍ ପରିଧାନ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି

ପ୍ରତ୍ୟେକ ସ୍ଥାନରେ ସ୍ୱର୍ଶ ବିହିନ ଥର୍ମାଲ୍ ସ୍କାନିଂ ଲଗାଯାଇଛି ଲୋକସଭାରେ ସାଂସଦମାନେ ଦୂରତା ରଖି ବସୁଛନ୍ତି ସାଂସଦମାନେ ଶାରୀରିକ ଦୂରତା ବଜାୟ ରଖିବା ପାଇଁ ଗ୍ୟାଲେରିରେ ବସୁଛନ୍ତି ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ରେ ସାଂସଦମାନେ ସେମାନଙ୍କର ଉପସ୍ଥାନ ଦେଉଛନ୍ତି ସାଂସଦମାନେ ବସିବା ଅବସ୍ଥାରେ ବକ୍ତବ୍ୟ ଦେଉଛନ୍ତି ସମଗ୍ର ପାର୍ଲାମେଣ୍ଟ ସଦନ ପରିଷରକୁ ସାନିଟାଇଜ୍ କରାଯାଇଛି ଆର୍ଏସ୍ ଓଥ୍ ଟେକିଙ୍ଗ୍ ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନର ପ୍ରଥମ ଦିନରେ ଆଜି ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହୋଇଛି ଏହି ସମୟରେ ଶାରିରୀକ ଦୂରତା ନିୟମର କଡ଼ାକଡ଼ି ପାଳନ କରାଯାଇଛି

ସଭା କକ୍ଷରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ତିନି ଜଣ ଉପସ୍ଥିତ ସାଂସଦ ବେଣୀପ୍ରସାଦ ବର୍ମା ବୀରେନ୍ଦ୍ର କୁମାର ଓ ଅମର ସିଂହଙ୍କ ବିୟୋଗରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ତାଛଡ଼ା ପରଲୋକ ଗମନ କରିଥିବା ଅନ୍ୟ ପୂର୍ବତନ ସଦସ୍ୟମାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା

ମୌଖିକ ଭୋଟ୍ରେ ତାଙ୍କ ନାମ ଉପରେ ସହମତି ସୃଷ୍ଟି ହୋଇଥିଲା ବିଜେପି ସଭାପତି ଜେପି ନଡ୍ରା ପ୍ରସ୍ତାବ ଆଗତ କରିଥିଲେ ଓ ଏହା ସଭାରେ ଗୃହିତ ହୋଇଥିଲା ପରେ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ତାଙ୍କ ନାମ ଘୋଷଣା କରିଥିଲେ ବିରୋଧୀ ଦଳମାନେ ଆର୍ଜେଡିର ମନୋଜ ଝା ଙ୍କୁ ହରିବଂଶଙ୍କ ବିପକ୍ଷରେ ଛିଡ଼ା କରାଇଥିଲେ ତେବେ ବିରୋଧୀ ଦଳମାନେ ଭୋଟିଂ ପାଇଁ ଦାବି ନ କରିବାରୁ ଶ୍ରୀ ହରିବଂଶ ମୌଖିକ ଭୋଟ୍ରେ ନିର୍ବାଚିତ ହୋଇଥିଲେ

ଉଭୟ ହୋମିଓପାଥି ଚିକିତ୍ସା ଓ ଭାରତୀୟ ଚିକିତ୍ସା ପଦ୍ଧତି ପାଇଁ ଦକ୍ଷ୍ୟ ଡାକ୍ତର ଯୋଗାଇବା ହେଉଛି ଏହି ବିଲ୍ର ମୂଳ ଲକ୍ଷ୍ୟ ଦୁଇଟି ଯାକ ବିଲ୍ ଗତ ମାର୍ଚ୍ଚ ମାସରେ ରାଜ୍ୟସଭାର ଅନୁମୋଦନ ଲାଭ କରିଥିଲା ଗଭ୍ ଡିସ୍କସନ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ସରକାର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ପ୍ରଶ୍ନକାଳକୁ ବାତିଲ କରାଯିବା ପ୍ରତିବାଦରେ ବିରୋଧୀ ଦଳମାନେ ସ୍ୱର ଉତ୍ତୋଳନ କରିବାରୁ ଶ୍ରୀ ଯୋଶୀ କହିଛନ୍ତି ଏଭଳି ଏକ ସମୟରେ ଗୋଟିଏ ଦିନ ପାଇଁ ବିଧାନସଭା ଅଧିବେସନ ବସିପାରୁ ନଥିବାବେଳେ ସରକାର ପାର୍ଲ୍ୟାମେଣ୍ଟର ବର୍ଷାକାଳୀନ ଅଧିବେସନ ଡକାଇଛନ୍ତି ସେ କହିଛନ୍ତି ସରକାରଙ୍କୁ ପ୍ରଶ୍ନ କରିବାର ଅନେକ ଉପାୟ ରହିଛି ଓ ସବୂପ୍ରକାର ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସମସ୍ତ ସାଂସଦଙ୍କୁ ସହଯୋଗ କରିବାକୁ ଅନୁରୋଧ କରିବା ପରେ ଅଧିକାଂଶ ରାଜନୈତିକ ଦଳର ନେତାମାନେ ପ୍ରଶ୍ନକାଳ ବାତିଲ କରାଯିବାକୁ ସମ୍ମତି ପ୍ରଦାନ କରିଛନ୍ତି

ପୂର୍ବରୁ କଂଗ୍ରେସ ସାଂସଦ ଅଧୀର୍ ରଞ୍ଜନ ଚୌଧୁରୀ ପ୍ରଶ୍ମକାଳକୁ ବାତିଲ କରାଯିବା ପ୍ରସ୍ତାବର ପ୍ରତ୍ୟାହାର କରାଯିବାକୁ ଦାବି କରିଥିଲେ ସେ କହିଥିଲେ ପ୍ରଶ୍ନକାଳ ଅତ୍ୟନ୍ତ ଅପରିହାର୍ଯ୍ୟ ଓ ଏହାକୁ ବାତିଲ କରିବା ପାଇଁ ପ୍ରତିକୂଳ ପରିସ୍ଥିତି ବିଷୟ ଉଲ୍ଲେଖ କରିବା ଗ୍ରହଣଯୋଗ୍ୟ ନୁହେଁ

କଂଗ୍ରେସର ମନୀଷ ତିୱାରୀ କହିଛନ୍ତି ପ୍ରଶ୍ନକାଳକୁ ବାତିଲ କରିବା ପାଇଁ ବାଚସ୍ୱତିଙ୍କର କ୍ଷମତା ଥିବା ସତ୍ତ୍ୱେ ସଭାରେ ସର୍ବସମ୍ମତିକ୍ରମେ ଏହି ନଷ୍ପଭି ନିଆଯିବା ଉଚିତ୍ ଓ କେବଳ ସରକାର ଏହା ଉପରେ ନିଷ୍ପତ୍ତି ନେଇପାରିବେ ନାହିଁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମ୍ବନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ଫଳପ୍ରଦ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର କମିବାରେ ଲାଗିଛି

ହିନ୍ଦୀ ଦିବସ ଆଜି ସମଗ୍ର ଦେଶରେ ହିନ୍ଦୀ ଦିବସ ପାଳିତ ହୋଇଛି

ସରକାର ରାଜଭାଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଆନ୍ତର୍ଜାତିକ ସ୍ତରରେ ଏହାକୁ ଯଥେଷ୍ଟ ସ୍ୱୀକୃତି ମିଳିଛି ଏ କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଯଥେଷ୍ଟ ଅବଦାନ ରହିଛି ସ୍ୱର୍ଗତ ବାଜପେୟୀ ଜାତିସଂଘ ସାଧାରଣ ପରିଷଦ ଅଧିବେସନରେ ହିନ୍ଦୀରେ ଉଦ୍ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୀ ଦିବସ ଅବସରରେ ଦେଶର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ହିନ୍ଦୀ ଭାଷାର ବିକାଶ ପାଇଁ କାର୍ଯ୍ୟ କରୁଥିବା ଭାଷାବିତ୍ମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ହିନ୍ଦୀ ଭାଷାର ବିକାଶ ପାଇଁ କାର୍ଯ୍ୟ କରୁଥିବା ଭାଷାବିତ୍ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସେ କହିଛନ୍ତି ହିନ୍ଦୀ ଭାଷାର ସବୁଠୁ ବଡ ଶକ୍ତି ହେଲା ଏହାର ସରଳତା ମୌଳିକତା ଓ ବ୍ୟବହାରିକ ସହଜତା ସେ କହିଛନ୍ତି ସରକାରଙ୍କର ନ୍ତଆ ଶିକ୍ଷାନୀତିରେ ହିନ୍ଦୀ ସମେତ ଅନ୍ୟ ଭାରତୀୟ ଭାଷାଗୁଡ଼ିକର ବିକାଶ ପାଇଁ ବ୍ୟବସ୍ଥା ରହିଛି ନିଜନିଜର ମାତୃଭାଷା ସହ ହିନ୍ଦୀ ଭାଷାର ବିକାଶ ଦିଗରେ ଅବଦାନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ସମଗ୍ର ଦେଶରେ ବିଜେପିର କର୍ମୀ ଓ ନେତାମାନେ ଏଥିପାଇଁ ଅନେକ ସାମାଜିକ କାର୍ଯ୍ୟ ହାତକୁ ନେଇଛନ୍ତି ପାର୍ଟି ସଭାପତି କେପି ନଡ୍ଡା ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ସ୍ଥିତ ଛପ୍ରଉଲି ଗ୍ରାମଠାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ଜୀବନର ପ୍ରାୟ ଅଧିକାଂଶ ସମୟ ଦେଶର ଜନସାଧାରଣଙ୍କ ସେବା ପାଇଁ ଉତ୍ସର୍ଗ କରି ଆସ୍କଚ୍ଚନ୍ତି

ପଦ୍ମ ଆୱାର୍ଡ୍ ନୋମିନେସନ ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସରେ ଦିଆଯିବାକୁ ଥିବା ପଦ୍ମ ପୁରସ୍କାର ଗୁଡ଼ିକ ପାଇଁ ଅନ୍ଲାଇନ୍ ନାମ ସୁପାରିଶ କରିବାର ଶେଷ ତାରିଖ ଆସନ୍ତାକାଲି ରହିଛି ସୁପାରିଶଗୁଡ଼ିକୁ କେବଳ ପଦ୍ମ ପୁରସ୍କାର ପୋର୍ଟାଲ୍କୁ ପଠାଯାଇ ପାରିବ ପଦ୍ମ ପୁରସ୍କାର ଗୁଡ଼ିକ ମଧ୍ୟରେ ପଦ୍ମ ବିଭୂଷଣ ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାରମାନ ଦିଆଯାଇଥାଏ ସରକାର ପଦ୍ମ ପୁରସ୍କାରକୁ ଜନସାଧାରଣଙ୍କ ପଦ୍ମ ପୁରସ୍କାରରେ ରୂପାନ୍ତରିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଏଥିପାଇଁ ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ନିଜ ନାମ ସମେତ ଅନ୍ୟମାନଙ୍କର ନାମ ସୁପାରିଶ କରିବାକୁ ଅନୁରୋଧ କରାଯାଇଛି ଏଥିପାଇଁ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ କେନ୍ଦ୍ର ମନ୍ତ୍ରଣାଳୟ ଓ ବିଭାଗ ରାଜ୍ୟ ସରକାର ଭାରତ ରତ୍ନ ଓ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି ଓ ଉତ୍କର୍ଷ ଅନୁଷ୍ଠାନ ଗୁଡ଼ିକୁ ଅନୁରୋଧ କରିଛି